ଏହି କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ଟର୍କୀରେ ରାଷ୍ଟ୍ରପତି ତାଇପ୍ ଏର୍ଡୋଗାନ୍ ପୁନର୍ବାର କ୍ଷମତାକୁ ଫେରିଛନ୍ତି

ଏବଂ ଫିଫା ବିଶ୍ୱକପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଶେଷ ଗ୍ରୁପ୍ ମ୍ୟାଚ୍ଗୁଡ଼ିକ ଆଜି ଖେଳାଯିବ

ପିଏମ୍ ସେସଲ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସଲ୍ସ୍ ରାଷ୍ଟ୍ରପତି ଡାନି ଆଣ୍ଟ୍ରୋଇନେ ରୋଲେନ୍ ଫଉରେଙ୍କ ସହ ଏବେ ନୂଆଦିଲ୍ଲୀରେ ପ୍ରତିନିଧିଷରୀୟ କଥାବାର୍ତ୍ତା କରୁଛନ୍ତି ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବିଶେଷକରି ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ସମ୍ପର୍କକୁ ସମୀକ୍ଷା କରିବେ ଏହି କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ସେସଲ୍ସ୍ ରାଷ୍ଟ୍ରପତିଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା ପୂର୍ବରୁ ସେସଲ୍ସ୍ ରାଷ୍ଟ୍ରପତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଦକ୍ଷତା ବୃଦ୍ଧି ମାନବ ସମ୍ଭଳ ବିକାଶ ଏବଂ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ସମେତ ଦ୍ୱିପକ୍ଷୀୟ ସହଯୋଗ ଉପରେ ଆଲୋଚନା କରିଛନ୍ତି ଶ୍ରୀ ଫଉରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ଶ୍ରୀ ଫଉରେ ଛଅ ଦିନିଆ ଭାରତ ଗସ୍ତରେ ଆସି ଅହମ୍ମଦାବାଦ ଓ ଗୋଆ ପରିଦର୍ଶନ କରିବା ପରେ ଗତକାଲି ନୂଆଦିଲ୍ଲୀରେ ଆସି ପହଞ୍ଚଥିଥିଲେ

ବୈଠକକୁ ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ଭବିଷ୍ୟତ ଯୋଜନାପାଇଁ ମୌଳିକଡାଞ୍ଚା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାରତୀୟ ମୌଳିକଡାଞ୍ଚା ପାଣ୍ଠି ପ୍ରଦାନ ଦୂଶ୍ୟପଟ୍ଟ ଉପରେ ବିବୂଭି ଦେବାକୁ ଯାଇ ସେ କହିଛନ୍ତି ଭାରତ କଦାପି ଏସବୁ କ୍ଷେତ୍ରରେ ଖିଲାପୀ ହୋଇ ନାହିଁ ଭାରତକୁ ମୌଳିକତାଞ୍ଚା ପ୍ରକଳ୍ପଗୁଡ଼ିକପାଇଁ ବିଶ୍ୱସରୀୟ ସଂସ୍ଥାଗୁଡ଼ିକ ଆର୍ଥକ ସହାୟତା ଯୋଗାଇ ଦେବାପାଇଁ ସବୁବେଳେ ଇଛା ପ୍ରକଟ କରିଥିବା ବିଷୟ ମଧ୍ୟ ଶ୍ରୀ ଗୋଏଲ୍ ଉଲ୍ଲ୍ଖେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମୁଖ୍ୟ କାର୍ଯ୍ୟକ୍ରମକ୍ ଉଦ୍ଘାଟନ କରିବେ

ଗତକାଲି ପ୍ରକାଶିତ ଏହି ନୂଆ ରୋଷ୍ଟର ଅନୁଯାୟୀ ପ୍ରଧାନ ବିଚାରପତି ଦୀପକ୍ ମିଶ୍ର ସବୁ କନସ୍ୱାର୍ଥ ସମ୍ଭଳିତ ମାମଲାଗୁଡ଼ିକର ଶୁଣାଣି ସମେତ ସାମାଜିକ ନ୍ୟାୟ ନିର୍ବାଚନ ବନ୍ଦୀ ହୋଇଥିବା ବ୍ୟକ୍ତିଙ୍କୁ ବିଚାରପତିଙ୍କ ସମ୍ମୁଖରେ ହାଜର କରାଇବା ନିମନ୍ତେ ନିର୍ଦ୍ଦେଶନାମା ଏବଂ ଅଦାଲତା ଅବମାନନା ମାମଲାଗୁଡ଼ିକର ବିଚାର କରିବେ

ସେମାନଙ୍କର ମାମଲା ମାଡ୍ରାସ୍ ହାଇକୋର୍ଟରୁ ସୁପ୍ରିମ୍କୋର୍ଟକୁ ସ୍ଥାନାନ୍ତରିତ କରିବାପାଇଁ ସେମାନେ ଅନୁରୋଧ ଜଣାଇଛନ୍ତି ବିଚାରପତି ଅରୁଣ ମିଶ୍ରା ଓ ଏସ୍କେ କୌରଙ୍କ ଅବସରକାଳୀନ ଖଣ୍ଡପୀଠ ଆସନ୍ତାକାଲି ଏହା ଉପରେ ଶ୍ରଣାଣି କରିବେ

ଲୋକମାନଙ୍କର ସ୍ୱାଧୀନତା ଛଡ଼ାଇ ନିଆଯାଇଥିଲା ଏବଂ ସାରା ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ଜେଲ୍ରେ ରଖାଯାଇଥିଲା ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା ସେହି ସମୟରେ ସ୍ୱର୍ଗତା ଇନ୍ଦିରା ଗାନ୍ଧି ଗଣତନ୍ତ୍ରକୁ କିଭଳି ଏକଚ୍ଚତ୍ରବାଦରେ ପରିଣତ କରିଥିଲେ ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ଉଲ୍ଲେଖ କରିଛନ୍ତି

ସେ କହିଛନ୍ତି ମାମଲାର ତଦନ୍ତ ଜୋର୍ସୋର୍ରେ ଚାଲିଛି ଏବଂ ଅପରାଧୀମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ

ଟର୍କୀ ରେଜଲ୍ଟ୍ ଟର୍କିର ରାଷ୍ଟ୍ରପତି ପଦପାଇଁ ନିର୍ବାଚନରେ ରାଷ୍ଟ୍ରପତି ତାଇପ୍ ଏର୍ଡୋଗାନ୍ ବିଜୟୀ ହୋଇଛନ୍ତି

ଫଳରେ ତାଙ୍କ ପାଖରେ ଅଧିକ କ୍ଷମତା ରହିବ ଏବଂ ଦେଶର ପ୍ରଥମ କାର୍ଯ୍ୟପାଳିକା ରାଷ୍ଟ୍ରପତି ଭାବେ ବିବେଚିତ ହେବେ

ଶ୍ରୀଦେବୀଙ୍କୁ ମରଣୋତ୍ତର ଭାବେ ଶ୍ରେଷ୍ଠ ନାରୀ ଅଭିନେତ୍ରୀ ପୁରସ୍କାର ମିଳିଛି ସାକେତ୍ ଚୌଧୁରୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅମାଲ ମଲ୍ଲିକ ତାନିସ୍କ ବାଗ୍ଚୀ ଓ ଅଖିଲ୍ ସଚ୍ଦେବାଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଛି ଅନୁପମ୍ ଖେର୍ଙ୍କୁ ବିଶେଷ ସଫଳତା ପ୍ରରସ୍କାରରେ ସମ୍ମାନିତ କରାଯାଇଛି

ଏହାର ପ୍ରଭାବରେ ମ୍ରମ୍ଭାଇ ଓ ଆଖପାଖ ଅଞ୍ଚଳରେ ଗତକାଲି ରାତିର୍ ମ୍ରଷଳ ଧାରାରେ ବର୍ଷା ହୋଇଛି ସହରତଳି ଅଞ୍ଚଳରେ ପାଣି ଜମିଯାଇଛି ଆଜି ସକାଳୁ ମଧ୍ୟ ମୁଷଳ ଧାରାରେ ବର୍ଷା ଜାରି ରହିଥିବାର ଖବର ମିଳିଛି

ମୁଖ୍ୟମନ୍ତ୍ରୀ ଶ୍ରୀ ସୋନୱାଲ ସିଲ୍ଚର୍ ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଜଙ୍ଗଲ ବିଭାଗ ମନ୍ତ୍ରୀ ପରିମଲ୍ ଶୁକ୍ଲବୈଦ୍ୟ ଏବଂ ସ୍ୱଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କେଶବ ମହନ୍ତ ମଧ୍ୟ ଏହି ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବା ଲାଗି ମ୍ରଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାରାକ ଉପତ୍ୟକାର ବନ୍ୟା ପରିସ୍ଥିତିରେ ବର୍ତ୍ତମାନ ଉନ୍ତି ଆସିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି ବାଜପେୟୀ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀସ୍ଥିତ ଏମ୍ସକୁ ଯାଇ ସେଠାରେ ଚିକିିିିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି

ଶ୍ରୀ ବାଜପେୟୀ ବର୍ତ୍ତମାନ ହୃଦ୍ରୋଗ ବିଭାଗର ଆଇସିୟୁରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଏମ୍ସ ପକ୍ଷର୍ କୁହାଯାଇଛି

ଖାଦ୍ୟପଦାର୍ଥ ଔଷଧପତ୍ର ଓ ଖାଦ୍ୟ ଉପଯୋଗୀ ଅନ୍ୟାନ୍ୟ ପଦାର୍ଥ ପ୍ୟାକେଜିଂରେ ବ୍ୟବହୃତ ଟିଣପ୍ଲେଟ୍କୁ ବାଧ୍ୟତାମୂଳକ ମାନ ନିୟନ୍ତ୍ରଣ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିବାକୁ ଇସ୍କାତ ମନ୍ତ୍ରଣାଳୟ ନିଷ୍ପଭି ଗ୍ରହଣ କରିଛି

ରାଜ୍ୟର ଅନେକ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ଓ ବଜ୍ରପାତରେ ଏହି ଦୁର୍ଘଟଣା ଘଟିଛି

ଫୁଲ୍ ଏ'ରେ ଉରୁଗୁଏ ରୁଷ୍କୁ ଭେଟୁଥିଲାବେଳେ ଇଜିପ୍ଟ ସାଉଦୀ ଆରବକୁ ଭେଟିବ

ଉରୁଗୁଏ ଓ ରୁଷ୍ ପ୍ରି କ୍ୱାର୍ଟର୍ ଫାଇନାଲ୍କୁ ଉଠିସାରିଛନ୍ତି ତେବେ ପୁଲ୍ ବି'ରେ ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ଅଧିନାୟକତ୍ୱରେ ପର୍ତ୍ତୁଗାଲ୍ ସ୍କେନ୍ ଓ ଇରାନ୍ ଖେଳୁଥିବା ମ୍ୟାଚ୍ଗୁଡ଼ିକ ପ୍ରତି ସମସ୍ତଙ୍କ ଦୃଷ୍ଟି ରହିବ ଏହି ତିନୋଟିଯାକ ଦଳ କ୍ୱାର୍ଟର୍ ଫାଇନାଲ୍କୁ ଉଠିବାପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ବୋଲି ଆଶା କରାଯାଉଛି